ଆଜି ଗୁଜରାତର କୋଭାଡ଼ିଆଠାରେ ଷ୍ଟାଚ୍ୟୁ ଅଫ୍ ୟୁନିଟ୍ ପରିସରରେ ଆୟୋଜିତ ରାଷ୍ଟ୍ରୀୟ ଏକତା ଦିବସ ପ୍ୟାରେଡ୍ରେ ପ୍ରଧାନମନ୍ତ୍ରୀଙ୍କ ଉଦ୍ବୋଧନ

ପିଏମ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିଶ୍ୱ ସମୁଦାୟକୁ ଆତଙ୍କବାଦ ବିରୁଦ୍ଧରେ ଏକଜୁଟ ହେବାକୁ ଆହ୍ୱାନ କରିଛନ୍ତି ଆଜି ଗୁଜରାତର କୋଭାଡ଼ିଆଠାରେ ଷ୍ଟାଚ୍ୟୁ ଅଫ୍ ୟୁନିଟ୍ ପରିସରରେ ଆୟୋକିତ ଜାତୀୟ ଏକତା ଦିବସ ପ୍ୟାରେଡ୍ରେ ଉଦ୍ବୋଧନ ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି ବିଶ୍ୱରେ ଶାନ୍ତି ଓ ସଦ୍ଭାବ ପ୍ରତିଷ୍ଠା କରିବା ଲାଗି ବିଶ୍ୱ ସମୁଦାୟ ମଧ୍ୟରେ ଏକତାର ଆବଶ୍ୟକତା ରହିଛି ସେ କହିଛନ୍ତି ଆତଙ୍କବାଦ ବିରୁଦ୍ଧରେ ଲଢ଼େଇରେ ଭାରତର ବହୁ ସଂଖ୍ୟାରେ ନିର୍ଦ୍ଦୋଷଙ୍କ ଜୀବନ ଯାଇଛି ପୁଲୱାମା ଆତଙ୍କବାଦ ଆକ୍ରମଣ ଘଟଣା ନେଇ ପ୍ରଧାନମନ୍ତ୍ରୀ ବିରୋଧୀଦଳଗୁଡ଼ିକୁ କଡ଼ା ସମାଲୋଚନା କରିଛନ୍ତି

କିନ୍ତୁ ଆାମେ ରାଷ୍ଟ୍ରର ହିତ ସାଧନ ଲାଗି ପ୍ରୟାସରତ ହେବା ଉଚିତ ଦେଶରେ ଶାନ୍ତି ଓ ସଦ୍ଭାବ ବଜାୟ ରଖିବା ଲାଗି ସେ ଜନସାଧାରଣଙ୍କୁ ଏକଜୁଟ ହେବାକୁ ଆହ୍ୱାନ ଦେଇଛନ୍ତି 'ଏକ ଭାରତ ଶ୍ରେଷ ଭାରତ' ଲକ୍ଷ୍ୟ ଦିଗରେ ଭାରତବାସୀ ଆଗେଇ ଯିବାକୁ ସେ କହିଚ୍ଛନ୍ତି ପ୍ରଧାନମନ୍ତ୍ରୀ କହିଛନ୍ତି ଜାନ୍ଗୁ କାଶ୍ମୀର ଏବେ ବିକାଶ ଦିଗରେ ଅଗ୍ରସର ହେଉଛି ସେହିପରି ଦେଶର ପୂର୍ବାଞ୍ଚଳରେ ଶାନ୍ତି ବୁଝାବଣା ହେବା ପରେ ବିକାଶର ମାର୍ଗ ଉନ୍ନକ୍ତ ହୋଇଛି ସରକାର କୃଷକ ଶ୍ରମିକ ଏବଂ ଗରିବଙ୍କ ଭଲ ପାଇଁ କାର୍ଯ୍ୟ କରୁଛନ୍ତି ଏବଂ ସେମାନଙ୍କୁ ଆତ୍ମନିର୍ଭର କରିବା ପାଇଁ ଚେଷ୍ଟା ଚଳାଇଛନ୍ତି ଏବେ ଦେଶରେ ପ୍ରତିଦିନ ହଜାର ହଜାର କିଲୋମିଟର ସଡ଼କ ପୋଲ ଟନେଲ ଆଦି ନିର୍ମାଣ କରାଯାଇ ଭାରତକୁ ବିକାଶ ଦିଗରେ ଅଗ୍ରସର କରାଯାଉଛି ଶ୍ରୀ ମୋଦୀ କରୋନା ମହାମାରୀ ବିରୁଦ୍ଧରେ ସଂଗ୍ରାମ ଜାରି ରଖିଥିବା କରୋନା ଯୋଦ୍ଧାମାନଙ୍କର କାର୍ଯ୍ୟକୁ ଭୂୟସୀ ପ୍ରଶଂସା କରିଥିଲେ

ସେ ରାଷ୍ଟ୍ରୀୟ ଏକତା ଦିବସ ପ୍ୟାରେଡ୍ରେ ଅଭିବାଦନ ଗ୍ରହଣ କରିଥିଲେ ଏହି ପ୍ୟାରେଡ୍ରେ ଗୁଜରାଟ ପୋଲିସ୍ କେନ୍ଦ୍ରୀୟ ସଶସ୍ତ ବଳ ସୀମା ସୁରକ୍ଷାବଳ ଭାରତ ତିବ୍ଦତ ସୀମା ପୁଲିସ୍ କେନ୍ଦ୍ରୀୟ ଔଦ୍ୟୋଗୀକ ସୁରକ୍ଷାବଳ ଏବଂ ରାଷ୍ଟ୍ରୀୟ ସୁରକ୍ଷା ବାହିନୀ ଅଂଶଗ୍ରହଣ କରିଥିଲେ ଏହି ଅବସରରେ ପ୍ରଧାନମନ୍ତ୍ରୀ ଏକତା ଶପଥପାଠ କରାଇଥିଲେ ଭାରତୀୟ ବାୟୁସେନା ପକ୍ଷରୁ ଫ୍ଲାଗ ପାଷ୍ଟ କରାଯାଇଥିଲା ପ୍ରଧାନମନ୍ତ୍ରୀ ସିଆର୍ପିଏଫର ମହିଳା ଅଧିକାରୀମାନଙ୍କ ଦ୍ୱାରା ରାଇଫଲ୍ ଡ୍ରିଲ୍ ମଧ୍ୟ ଦେଖିଥିଲେ

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି କୋବିଡର ମୁକାବିଲା ପାଇଁ କେନ୍ଦ୍ର ସରକାର ପ୍ରଶୟନ କରିଥିବା ନିୟମର ସଠିକ୍ ପାଳନ ଯୋଗୁଁ ଆରୋଗ୍ୟ ହାର ବୃଦ୍ଧି ପାଉଥିବା ବେଳେ ମୃତ୍ୟୁହାର ହ୍ରାସ ପାଇବାରେ ଲାଗିଛି

ଖାଉଟି ବ୍ୟାପାର ମନ୍ତ୍ରୀ ପିୟୁଷ ଗୋଏଲ୍ କହିଛନ୍ତି ଯେ ଆଳୁ ଦର ବୃଦ୍ଧି ନିୟନ୍ତ୍ରଣ କରିବା ଲାଗି ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଉଛି

ଅନ୍ୟ ପକ୍ଷରେ କେନ୍ଦ୍ର ସରକାରଙ୍କ ଅବିରତ ଉଦ୍ୟମ ଓ ସହାୟକ ମୂଲ୍ୟ ପ୍ରଦାନ ଯୋଗୁଁ ଗତ ପାଞ୍ଚ ବର୍ଷ ମଧ୍ୟରେ ଦେଶରେ ଡାଲି ଜାତୀୟ ଫସଲର ଉତ୍ପାଦନ ଅନେକ ପରିମାଣରେ ବୃଦ୍ଧି ପାଇଛି ବୋଲି ସେ କହିଛନ୍ତି

ଭାଗଲପୁରଠାରେ ଏକ ନିର୍ବାଚନୀ ସଭାରେ ଉଦ୍ବୋଧନ ଦେଇ ସେ କହିଛନ୍ତି ପୁଲଓ୍ୱାମା ଘଟଣାର ସତ୍ୟତା ବିରୋଧୀଦଳକୁ ଚୁପ୍ କରିଦେଇଛି ସେ କହିଛନ୍ତି ପାକିସ୍ତାନ ମନ୍ତ୍ରୀ ପୁଲଓ୍ପାମା ଘଟଣାରେ ଇସଲାମାବାଦର ସଂପୃକ୍ତିକୁ ସ୍ୱୀକାର କରିଛନ୍ତି ପାକିସ୍ତାନ ମନ୍ତ୍ରୀଙ୍କର ମନ୍ତବ୍ୟ ଜନସାଧାରଣଙ୍କୁ ନିରବ କରିଦେଇଛି ସେ ଆହୁରି କହିଛନ୍ତି ବିରୋଧୀଦଳ ନେତାମାନେ ପରୋକ୍ଷ ଭାବେ ପଡ଼ୋଶୀ ଦେଶଗୁଡ଼ିକୁ ସାହାଯ୍ୟ କରୁଛନ୍ତି ପୁଲଓ୍ୱାମା ଘଟଣା ନେଇ ପାକିସ୍ତାନର ଜାତୀୟ ଆସେମ୍ଲିରେ ଜଣେ ମନ୍ତ୍ରୀଙ୍କ ବିବୃତି ସତ୍ୟତାର ପରିପ୍କାଶ କରିଛି ବୋଲି ମନ୍ତ୍ରୀ କହିଛନ୍ତି

ରାଜସ୍ଥାନ ଟସ୍ ଜିତି କିଙ୍ଗସ୍ ଇଲେଭେନ୍ ପଞ୍ଜାବକୁ ପ୍ରଥମେ ବ୍ୟାଟିଂ କରିବାକୁ ଆମନ୍ତ୍ରଣ କରିଥିଲା

ଆକି ଦୁଇଟି ମ୍ୟାଚ୍ ଅନୁଷ୍ଠିତ ହେବ